ବିଭିନ୍ କ୍ଷେତ୍ରରେ ଅଭିବୃଦ୍ଧି ହାର ଚଳିତ ଆର୍ଥକ ବର୍ଷ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି

ଏହା ସଂଘୀୟ ବ୍ୟବସ୍ତାକୁ ଉଲ୍ଲଘନ କରୁଛି

କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶ କରୁଥିବା ଦାବି ଅମୂଳକ ବୋଲି ଶ୍ରୀ ନାଏକ ତାଙ୍କ ଚିଠିରେ ଉଲ୍କେଖ କରିଛନ୍ତି

ଭଦ୍ରକ ଟାଉନ୍ହଲଠାରେ ଗତକାଲି କେନ୍ଦ୍ରୀୟ ବଜେଟ୍ ଉପରେ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ବକ୍ତାମାନେ କହିଛନ୍ତି ଏହି ବଜେଟ୍ ସ୍ୱାସ୍ଥ୍ୟ କୃଷି ନିଯୁକ୍ତି ତଥା ମୌଳିକ ସମସ୍ୟାଗୁଡ଼ିକ ସମାଧାନ କ୍ଷେତ୍ରରେ ବିଶେଷଭାବରେ ସହାୟକ ହେବ ସେଥିପାଇଁ ସେମାନେ ପ୍ରଧାନମନ୍ତୀ ଏବଂ ଅର୍ଥମନ୍ତୀଙ୍କୁ ଧନ୍ୟବାଦ କଣାଇଛନ୍ତି